ଏବଂ ଦେଶରେ ଆଜିଠାରୁ ପବିତ୍ର ନବରାତ୍ର ପର୍ବ ପାଳନ ଆରମ୍ଭ ହୋଇଛି

ଅଧିକସଂଖ୍ୟାରେ ସଂକ୍ରମିତ ଲୋକମାନେ ଆରୋଗ୍ୟଲାଭ କର୍ରଥିବାର୍ ଦେଶରେ ଚିକିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକ ଢ଼ାଞ୍ଚାରେ ଉନ୍ନତି କେନ୍ଦ୍ର ସରକାରଙ୍କ ଚିକିତ୍ସା ପ୍ରଣାଳୀର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଠିକ୍ ରୂପେ ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମଚାରୀ ଓ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଅନ୍ୟ କର୍ମୀମାନଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି ଭାରତ ବିଶ୍ୱର ଏକମାତ୍ର ଦେଶ ଯେଉଁଠି ଆରୋଗ୍ୟହାର ସର୍ବାଧିକ ରହିଥିବାବେଳେ ମୃତ୍ୟୁହାର ସର୍ବନିମ୍ନ ରହିଛି

ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ର ମଧ୍ୟ ଶୀର୍ଷସ୍ଥାନରେ ରହିଛି

କୋବିଡର ମୁକାବିଲାରେ କେନ୍ଦ୍ରସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସହାୟତା କରିବା ଜାରି ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେରଳ କର୍ଷ୍ଣାଟକ ରାଜସ୍ଥାନ ଛତିଶଗଡ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିମ୍ମାନ ପଠାଇଛନ୍ତି ସେହି ରାଜ୍ୟ ଗୁଡ଼ିକରେ ସଂକ୍ରମିତମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାର ଖବର ମିଳିଥିଲା କେନ୍ଦ୍ରୀୟ ଟିମ୍ଗୁଡ଼ିକ ରାଜ୍ୟ ପ୍ରଶାସନକୁ କୋବିଡ୍ ମୁକାବିଲାରେ ସହାୟତା କରୁଛନ୍ତି

କୃଷି ମନ୍ତ୍ରଣାଳୟ କହିଛି ଭାରତୀୟ ଖାଦ୍ୟ ନିଗମ ଓ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ପଞ୍ଜାବ ହରିୟାନା ଉତ୍ତରପ୍ରଦେଶ ତାମିଲନାଡୁ ଉତ୍ତରାଖଣ୍ଡ ଚଣ୍ଡିଗଡ କେରଳ ଓ କାମ୍ମୁ କାଶ୍ମୀର ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରୁ ଧାନ ସଂଗ୍ରହ କରାଯାଇଛି ମନ୍ତ୍ରଣାଳୟ କହିଛି ସରକାର ସର୍ବନିମ୍ବ ସହାୟତା ମୂଲ୍ୟ ଦେଇ କୃଷକମାନଙ୍କଠାରୁ ଧାନ ସଂଗ୍ରହ କରିବା ଜାରି ରଖିଛନ୍ତି

ଏହିସବୁ ଶସ୍ୟ ତାମିଲନାଡୁ କର୍ଷାଟକ ମହାରାଷ୍ଟ୍ର ତେଲେଙ୍ଗାନା ଗୁଜୁରାଟ ହରିୟାନା ଉଉରପ୍ରଦେଶ ଓଡ଼ିଶା ରାଜସ୍ତାନ ଓ ଆନ୍ଧ୍ରପ୍ରଦେଶରୁ ସଂଗ୍ରହ କରାଯିବ

ଡକ୍ର ଜିତେନ୍ଦ୍ର ସିଂହ ଅରୁଣାଚଳ ପ୍ରଦେଶର ଚକ୍ମା ପ୍ରତିନିଧି ଦଳ ସହ କଥାବାର୍ତ୍ତା ବେଳେ ଏହା ଜଣାଇଛନ୍ତି ଚକ୍ମା ଓ ହାଜଙ୍ଗର ନାଗରିକ ଅଧିକାର କମିଟି ଚକ୍ମାମାନଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲା ମନ୍ତ୍ରୀ କହିଚ୍ଚନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପରାମର୍ଶ ଅନୁଯାୟୀ ଉତ୍ତର ପୂର୍ବାଞ୍ଚଳ ପରିଷଦ ଏକ ପ୍ରସ୍ତାବ ଦେଇଥିଲା ଓ ଏହା କ୍ୟାବିନେଟ୍ର ଅନୁମୋଦନ ଲାଭ କରିଥିଲା

ଏହି ଅର୍ଥ ଉତ୍ତରପୂର୍ବ ରାଜ୍ୟ ଗୁଡ଼ିକର ଅନୁନ୍ନତ ଅଞ୍ଚଳରେ ନୂଆନୂଆ ପ୍ରକଳ୍ପ ସ୍ଥାପନ ଦିଗରେ ଖର୍ଚ୍ଚ ହେବ ଡକୁର ସିଂହ ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇବା ସହ ସେହି ଅଞ୍ଚଳକୁ ଦେଶର ଅନ୍ୟାନ୍ୟ ଭାଗ ସହ ସମକକ୍ଷ କରାଇବାକୁ ସରକାର କାର୍ଯ୍ୟ କର୍ତ୍ତିବାର ଜଣାଇଛନ୍ତି ରେଲୱେ ଫେଷ୍ଟିଭାଲ ସିଜିନ୍ ଆଗାମୀ ପୂଜାଋତୁରେ ରେଳଷ୍ଟେସନ ଗୁଡ଼ିକରେ ଯାତ୍ରୀମାନଙ୍କର ଭିଡ଼ ବଢ଼ିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ମୋଟାମୋଟି ସୁରକ୍ଷା ବ୍ୟବସ୍ଥା ଯାତ୍ରୀ ଭିଡ଼ ପରିଚାଳନା ଓ ଅନ୍ୟାନ୍ୟ ବ୍ୟବସ୍ଥାର ସମୀକ୍ଷା କରିଛି ରେଳ ମନ୍ତ୍ରଣାଳୟ କହିଛି ପୂଜା ରତୁରେ ଯାତ୍ରୀଭିଡ଼କୁ କମ୍ କରିବା ପାଇଁ ରେଳବାଇ ବୋର୍ଡ ଚେୟାରମ୍ୟାନ୍ ବୋର୍ଡର ବରିଷ୍ଣ ସଦସ୍ୟବୂନ୍ଦ ଓ ଆର୍ପିଏଫ୍ ମହାନିର୍ଦ୍ଦେଶକ ଜୋନାଲ ଓ ଡିଭିଜନାଲ ସ୍ତରୀୟ ଅଫିସରମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି ରେଳଯାତ୍ରା କରିବାକୁ ଥିବା ଯାତ୍ରୀମାନଙ୍କୁ ରେଳବାଇ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ବିଷୟରେ ଅବଗତ କରାଇବା ପାଇଁ ମନ୍ତ୍ରଣାଳୟ ସଂପୃକ୍ତ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛି କୋଭିଡ ସଂକ୍ରମଣ ଦୃଷ୍ଟିରୁ ଉଭୟ ରେଳଷ୍ଟେସନ ଓ ରେଳ ଡବା ଭିତରେ ଯାତ୍ରୀମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ପଦକ୍ଷେପ ନିଆଯିବ କୋବିଡ୍ ନାଇଷ୍ଟିନ୍ ସମ୍ବନ୍ଧୀୟ ସୁରକ୍ଷା ନିମୟଗୁଡ଼ିକର କଡାକଡି ପାଳନ ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଟ୍ରେନ୍ରେ ଯାତ୍ରା କରିବାକୁ ଥିବା ମହିଳା ଯାତ୍ରୀମାନଙ୍କୁ ଅଧିକ ସ୍ୱରକ୍ଷା ଯୋଗାଇଦେବା ଉଦ୍ଦେଶ୍ୟରେ 'ମେରି ସହେଲି' ନାମକ ଏକ ନୂଆ ଯୋଜନା ଆରମ୍ଭ କରାଯାଇଥିବାର ମନ୍ତ୍ରଣାଳୟ କଣାଇଛି କେବଳ ମହିଳା ରେଳଯାତ୍ରୀମାନଙ୍କୁ ସ୍ୱରକ୍ଷା ଦେବା ଓ ସେମାନଙ୍କର ସମସ୍ୟାର ତୁରନ୍ତ ପ୍ରତିକାର କରିବା ଉଦ୍ଦେଶ୍ୟରେ ଏହି ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇଛି

ବିହାର ଇଲେକ୍ସନ ବିହାରର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଏନ୍ଡିଏ ଓ ମହାମେଣ୍ଟ ଏବଂ ଅନ୍ୟ ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ପ୍ରାର୍ଥୀ ଛିଡା କରାଯାଇଛନ୍ତି

ବାକି ଆସନଗୁଡ଼ିକୁ ଏନ୍ଡିଏର ମିତ୍ରଦଳ ଭିଆଇପି ଓ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ଦିଆଯାଇଛି

ସେମାନଙ୍କ ମଧ୍ୟରେ ବିଜେପି ଓ କେଡିୟୁର ବହୁ ବିଦ୍ରୋହୀ ନେତା ରହିଛନ୍ତି ଇତିମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରକାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ନବରାତ୍ ଆଜିଠାରୁ ପବିତ୍ର ନବରାତ୍ର ପର୍ବ ଆରମ୍ଭ ହୋଇଛି ନବରାତ୍ରିର ପ୍ରଥମ ଦିବସରେ ଦେବୀ ଦୁର୍ଗାଙ୍କୁ ଶୈଳପୁତ୍ରୀ ଭାବେ ପୂଜା କରାଯାଇଥାଏ ଜାମ୍ମୁ କାଶ୍ମୀରରେ ନବରାତ୍ରି ପର୍ବ ପାଳନ ଧାର୍ମିକ ମନୋଭାବ ଓ ରୀତିନୀତି ସହ ଆରମ୍ଭ ହୋଇଛି ଭକ୍ତମାନେ ମନ୍ଦିରଗୁଡ଼ିକୁ ଯାଇ ପ୍ରାର୍ଥନା ଓ ପ୍ରଜାର୍ଚ୍ଚନା କର୍ତ୍ଥନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରି ଉପଲକ୍ଷେ ଲୋକମାନଙ୍କୁ ଶୁଭେଛା ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ମା' ଜଗଦମ୍ବା ସମାଜରେ ଶାନ୍ତି ସମୂଦ୍ଧି ଓ ଖୁସି ଆଣିଦେବେ ବୋଲି ସେ କାମନା କର୍ତ୍ଥନ୍ତି ପ୍ରଧାନମନ୍ତ୍ରୀ ନବରାତ୍ରିର ପ୍ରଥମ ଦିବସରେ ମା' ଶୈଳପୁତ୍ରୀଙ୍କର ପ୍ରଜାର୍ଚ୍ଚନା କର୍ ଛନ୍ତି

ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ପରିଷଦର କୌଣସି ପଦପଦବୀ ପାଇଁ ନିଯୁକ୍ତି ସକାଶେ ମନ୍ତ୍ରଣାଳୟ କାହାରିକୁ କ୍ଷମତା ପ୍ରଦାନ କରିନାହିଁ ମନ୍ତ୍ରଣାଳୟ କହିଛି ଏମ୍ଏସ୍ଏମ୍ଇ ରପ୍ତାନୀ ବିକାଶ ପରିଷଦର ନିର୍ଦ୍ଦେଶକ ପଦ ପାଇଁ ମନ୍ତ୍ରଣାଳୟ ନିଯୁକ୍ତି ପତ୍ର ଜାରି କରିଥିବା ବିଷୟରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ କିଛି ଖବର ପ୍ରଚାରିତ ହୋଇଥିବାର ଏହା ନଜରକୁ ଆସିଛି

କୌଣସି ଏକ ସଂଗଠନ ଏଭଳି ବେଆଇନ୍ କାର୍ଯ୍ୟ କରିଥିବାର ଅନୁମାନ କରାଯାଉଛି ଏଥିପାଇଁ ସର୍ବସାଧାରଣଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ସୂଚନା କାରି କରାଯାଇଛି ଏଭଳି ଖବରଗୁଡ଼ିକ ଉପରେ ବିଶ୍ୱାସ ନକରି ଠକେଇର ଶିକାର ନହେବାକୁ ମନ୍ତ୍ରଣାଳୟ ପକ୍ଷରୁ ସର୍ବସାଧାରଣଙ୍କୁ ପରାମର୍ଶ ଜାରି କରାଯାଇଛି